କରୋନା ସଂକ୍ରମଣ ସ୍ସିତିକୁ ଦୃଷ୍କିରେ ରଖି ରାଜ୍ୟ ସରକାର ଏହି ନିଷ୍ବଭି ନେଇଥିବା ସ୍ୱତନ୍ତ ରିଲିଫ୍ କମିଶନର ସ୍ୱଚନା ଦେଇଛନ୍ତି

ଏହି ଗବେଷଣାରେ ଜଶେ ଓଡିଆ ସୂର୍ଯ୍ୟସ୍ନାତ ତ୍ରିପାଠୀ ମଧ୍ଧ ସାମିଲ ହୋଇଛନ୍ତି

ଗତକାଲି ସଂସଦୀୟ ବ୍ୟାପାର ମନ୍ତୀ ବିକ୍ରମ କେଶରୀ ଆରୁଖ ଏହି ରାଜ୍ୟ ସଙ୍ଗୀତକୁ ଉଭୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମରେ ସାମିଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ ବିଦ୍ୟାଳୟଗୁଡିକରେ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତ ଗାନ କରାଯିବ

ଏଥିସହ ବସ୍ରେ କୌଣସି ଯାତ୍ରୀ ଠିଆ ହୋଇ ନ ଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଶିଳାନ୍ୟାସ କରିଛନ୍ତି

ପରଲୋକ ବିଶିଷ ଚକ୍ଷୁ ରୋଗ ବିଶେଷଙ୍କ ପ୍ରଫେସର ଡାକ୍ତର କେସି ମହାନ୍ତିଙ୍କ ଗତକାଲି ପରଲୋକ ଘଟିଛି